ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ସଂକ୍ରମଣ

ତେବେ ଦେଶରେ ମୃତ୍ୟୁହାର ହ୍ରାସ ପାଇବା ଜାରି ରହିଛି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ଥିବାବେଳେ ତାହା ପରକୁ ତାମିଲନାଡୁ ଓ ଦିଲ୍ଲୀ ରହିଛି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

ଦେଶୀୟ ଜ୍ଞାନକୌଶଳରେ ଏକ ପ୍ରତିଷେଧକ ବାହାର କରାଯିବାକୁ ଏକ ବଡ଼ ସଫଳତା ବୋଲି ବର୍ଷ୍ଣନା କରି ସେ କହିଛନ୍ତି ନିକ ଶରୀରରେ ପ୍ରତିଷେଧକର ପରୀକ୍ଷା ପାଇଁ ବହ୍ର ସଂଖ୍ୟାରେ ସ୍ୱେଚ୍ଛାସେବୀମାନେ ସେମାନଙ୍କ ପଞ୍ଜିକରଣ କରିଛନ୍ତି ଡକ୍ଟର ଗୁଲେରିଆ କହିଛନ୍ତି ଏହି ପ୍ରତିଷେଧକକୁ ବ୍ୟବହାର କରାଯିବା ପୂର୍ବରୁ ଏହାକୁ ଅନେକବାର ସ୍ୱେଚ୍ଛାସେବୀମାନଙ୍କ ଶରୀରରେ ପରୀକ୍ଷା କରାଯିବ

ଗତ ରାତିରେ ରାଜସ୍ଥାନର ଜୈସଲମର ବାଡ଼ମର ଯୋଧପୁର ବିକାନିର ଚୁରୁ ଆଜମେର ସିକର ଓ ପାଲିରୁ ପଙ୍ଗପାଳମାନଙ୍କୁ ଘଉଡ଼ାଇବା କାର୍ଯ୍ୟ କରାଯାଇଥିଲା ଏହା ବ୍ୟତୀତ ଉତ୍ତରପ୍ରଦେଶ କୃଷି ବିଭାଗ ମଧ୍ୟ ରାମପୁର ଜିଲ୍ଲାର ଏକ ସ୍ଥାନରୁ ପଙ୍ଗପାଳମାନଙ୍କୁ ଘଉଡ଼ାଇଛି

ସେହି ଟିମ୍ଗୁଡ଼ିକୁ ଔଷଧ ସିଞ୍ଚନଯାନ ମାନ ଯୋଗାଇ ଦିଆଯାଇଛି

ସେମାନେ ରାଜସ୍ଥାନ ଗୁଜରାତ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ପଙ୍ଗପାଳମାନଙ୍କୁ ଘଉଡ଼ାଉଚ୍ଚନ୍ତି

ସେହି କର୍ମଚାରୀମାନେ ଗଛ ଓ ଲଟା ବୁଦା ଭିତରେ ଲୁଚି ରହିଥିବା ପଙ୍ଗପାଳମାନଙ୍କୁ ଡ୍ରୋନ୍ ମାଧ୍ୟମରେ ଘଉଡ଼ାଉଛନ୍ତି ଏଥିପାଇଁ ସେମାନେ କୀଟନାଶକ ଔଷଧ ସିଞ୍ଚନ କରୁଛନ୍ତି ପଙ୍ଗପାଳମାନଙ୍କ ଯୋଗୁଁ ଗୁଜରାତ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଛତିଶଗଡ଼ ବିହାର ଓ ହରିଆଶାରେ ଫସଲର ବିଶେଷ କ୍ଷତି ଘଟିନାହିଁ ତେବେ ରାଜସ୍ଥାନର କିଛି ଜିଲ୍ଲାରେ ଅଳ୍ପ କିଛି ପରିମାଣରେ ଫସଲ ନଷ୍ଟ ହୋଇଥିବାର ଜଣାପଡ଼ିଛି

ପର୍ସନାଲିଟି ଟେଷ୍ଟ ପାଇଁ ଯେଉଁ ପ୍ରାର୍ଥୀମାନେ ଆସିବେ ସେମାନଙ୍କୁ ସର୍ବନିମୁ ଯାତ୍ରୀ ଭଡ଼ା ଦିଆଯିବା ବିଷୟରେ ୟୁପିଏସ୍ସି ପକ୍ଷରୁ ଘୋଷଣା କରାଯାଇଛି ଦେଶରେ କମ୍ ଟ୍ରେନ୍ ଚଳାଚଳ କରୁଥିବାରୁ ପ୍ରାର୍ଥୀମାନଙ୍କୁ ସାହାଯ୍ୟ କରିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି

ପ୍ରାର୍ଥୀମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ୟୁପିଏସ୍ସି ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି

ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁକ୍ ପିଏମ୍ଓ ଏବଂ ତଥ୍ୟ ଏବଂ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇବ୍ ଷ୍ଟ୍ରିମିଂ ହେବ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

ସେହି କୋଚ୍ଗୁଡ଼ିକ ଥିବା ରେଳଷ୍ଟେସନଗୁଡ଼ିକ ମଧ୍ୟରେ ଆନନ୍ଦବିହାର ଟର୍ମିନାଲ ଶକୁରବସ୍ତି ଶରାଇ ରୋହିଳା ଶଫ୍ଦରଜଙ୍ଗ ସାହାଦରା ଆଦର୍ଶନଗର ଦିଲ୍ଲୀ କ୍ୟାଶ୍ଚନମେଣ୍ଟ ବଦଲି ଓ ତୋଗଲକାବାଦ ରହିଛି